ପିଏମ୍ ଫିଟ୍ ଇଣ୍ଡିଆ ଡାଇଲଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଡାଇଲଗ୍ରେ ଦେଶର ଫିଟ୍ନେସ୍ ଟ୍ରେନର ଓ ନାଗରିକାମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିଛନ୍ତି ଫିଟ୍ ଇଣ୍ଡିଆ ମୁମେଣ୍ଟର ପ୍ରଥମ ବାର୍ଷିକୀ ପାଳନ ଉପଲକ୍ଷେ ଏହି କଥାବାର୍ଭା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସୁସ୍ଥ ରହିବାକୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ସୁସ୍ଥ ରହିବା ଏକ କଷ୍ଟକର କାର୍ଯ୍ୟ ନୁହେଁ ଏହାକୁ ଦୈନନ୍ଦିନ ଜୀବନରେ ଏକ ଅଭ୍ୟାସରେ ପରିଣତ କରାଯାଇପାରିବ ପ୍ରତ୍ୟହ ଅଧଘଣ୍ଟା ବ୍ୟାୟାମ କରି ଆମେ ନିଜକୁ ସୁସ୍ଥ ରଖିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରାଟ କୋହଲି ଆକ୍ରାକ୍ଷା ଆଶିକ ଓ ମିଲିନ୍ଦ ସୁମନଙ୍କ ଭଳି କ୍ରୀଡାବିତ୍ ଓ ମଡେଲମାନଙ୍କ ସହ ବାର୍ତ୍ତାଳାପ ପରିଛନ୍ତି ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର କ୍ୟାପ୍ଟେନ୍ ଓ ଆକାଂକ୍ଷା କାଶ୍ମୀରର ଫୁଟବଲ ଖେଳାଳି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ଅନେକ ଦେଶରେ ସୁସ୍ଥ ରହିବା ପାଇଁ ଫିଟ୍ନେସ୍ ଅଭିଯାନମାନ ଚାଲିଛି ଶ୍ରୀ ମୋଦି ଦିବ୍ୟାଙ୍ଗ ଅଲମ୍ପିକ୍ କ୍ରୀଡ଼ାବିତ୍ ଦେବେନ୍ଦ୍ର ଝରଝରିଆଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଦେବେନ୍ଦ୍ର ଝରଝରିଆ ଦିବ୍ୟାଙ୍ଗ ଅଲମ୍ପିକ୍ନରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଶାରିରୀକ ସ୍ୱାସ୍ଥ୍ୟ ସଙ୍ଗେ ସଙ୍ଗେ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଆମକ୍ତ ଯତ୍ନ ନେବାକ୍ତ ହେବ

ମନ୍ତ୍ରଣାଳୟ କହିଛି କୋଭିଡର ମ୍ରକାବିଲା ପାଇଁ କେନ୍ଦ୍ ସରକାରଙ୍କ ଯୋଜନାର ଫଳପ୍ଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ତୋମାର ଫାର୍ମ ବିଲ୍ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଆଇନ୍ରେ ପରିବର୍ତ୍ତନ ବିନା କୁଷକମାନଙ୍କର କଲ୍ୟାଣ କେବେ ସମ୍ଭବ ନୁହେଁ ସେ କହିଛନ୍ତି ପାର୍ଲ୍ୟାମେଣ୍ଟରେ ପାସ୍ ହୋଇଥିବା କୃଷି ସମ୍ଭନ୍ଧୀୟ ବିଲ୍ଗୁଡ଼ିକ କୃଷି କ୍ଷେତ୍ରରେ ବିପ୍ଲବ ଆଣିଦେବ ଏକ ସମ୍ଭାଦ ସଂସ୍ଥାକୁ ସାକ୍ଷାତ୍କାର ଦେଇ ଶ୍ରୀ ତୋମାର କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବିଷୟରେ ନୂଆ ଆଇନ୍ରେ କୌଣସି ଉଲ୍ଲେଖ କରାଯାଇନାହିଁ

ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବଦା କେନ୍ଦ୍ର ସରକାରଙ୍କ ପ୍ରଶାସନିକ ନିଷ୍ପଭି ଭାବେ ରହିଛି ଓ ଆଗକୁ ମଧ୍ୟ ରହିବ ବିରୋଧୀଦଳ ମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ଏଭଳି ବିରୋଧ ପ୍ରଦର୍ଶନ କରୁଥିବାର ମନ୍ତ୍ରୀ ଦୋଷାରୋପ କରିଛନ୍ତି ଶ୍ରୀ ତୋମାର କହିଛନ୍ତି କେନ୍ଦ୍ର ସରକାର ଖରିଫ ଓ ରବି ଫସଲ ପାଇଁ ସର୍ବନିମ୍ବ ସହାୟକ ମୂଲ୍ୟ ଘୋଷଣା କରିସାରିଛନ୍ତି ଓ ଖରିଫ ଫସଲ ଅମଳ ହେବା ସଙ୍ଗେ ସଙ୍ଗେ ସରକାର ସେଗୁଡ଼ିକର ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଦେବେ ମନ୍ତ୍ରୀ କହିଛନ୍ତି ନୂଆ କୃଷି ବିଲ୍ଗୁଡ଼ିକ କୃଷକମାନଙ୍କୁ ସ୍ୱାଧୀନତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ମଣ୍ଡି ବାହାରେ ବିକ୍ରୟ ପାଇଁ ଦ୍ୱାର ଖୋଲିଦେବ ଏଥିପାଇଁ ସେମାନଙ୍କୁ ସେମାନଙ୍କର ମନଲାଖି ମୂଲ୍ୟ ମିଳିବ

ମନ୍ତ୍ରୀ କହିଛନ୍ତି ନୂଆ ଆଇନ୍ କୃଷକମାନଙ୍କୁ ଉଚିତ୍ ମୂଲ୍ୟ ପାଇବାକୁ ନିଶ୍ଚିତ କରିବ ଓ ସେମାନଙ୍କର ଉନ୍ନତିରେ ସାହାଯ୍ୟ କରିବ

ଜାଭେଡକର ଅପୋକିସନ ଏମ୍ପି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭେଡକର ବିରୋଧୀ ଦଳ ସାଂସଦମାନେ ପାର୍ଲ୍ୟାମେଣ୍ଟର ବର୍ଷାକାଳୀନ ଅଧିବେସନକୁ ବର୍ଜନ କରିଥିବାରୁ ସେମାନଙ୍କର ସମାଲୋଚନା କରିଛନ୍ତି ସେ କହିଛନ୍ତି ବିରୋଧୀଦଳ ଗୁଡ଼ିକର ରାଜନୀତି ଦିଗହରା ହୋଇପଡିଛି ଓ ରାଜ୍ୟସଭାରେ ସେମାନଙ୍କର ଆଚରଣ ସମସ୍ତଙ୍କୁ ବିସ୍କିତ କରିଛି ଶ୍ରୀ ଜାଭେଡକର କହିଛନ୍ତି ବିରୋଧୀ ଦଳ ସଦସ୍ୟମାନଙ୍କର ସଭାକକ୍ଷରେ ବସିବା ବିତର୍କ କରିବା ଓ ମତାମତ ଦେବାର ଅଧିକାର ରହିଛି

ସେ କହିଛନ୍ତି ସେମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଗଲେ ବିକ୍ଷୋଭ ପ୍ରଦର୍ଶନ କଲେ ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କଲେ କୃଷିକ୍ଷେତ୍ର ବିଲ୍ଗୁଡ଼ିକ ସଂକ୍ରାନ୍ତରେ ସ୍କଷ୍ଟୀକରଣ ଦେଇ ସେ କହିଛନ୍ତି କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ପଦାର୍ଥ ପାଇଁ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଲୋପ ହେବ ନାହିଁ ଓ କୃଷିଜାତ ପଦାର୍ଥ ବିକ୍ରୟ କମିଟି ଗୁଡ଼ିକ ପୂର୍ବଭଳି ସେମାନଙ୍କର କାର୍ଯ୍ୟ କରିବେ ଶ୍ରମ ଆଇନ୍ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀଦଳ ସଦସ୍ୟମାନେ ସଭାକାର୍ଯ୍ୟରେ ଅଂଶଗ୍ରହଣ କରିନଥିବାରୁ ଶ୍ରୀ ଜାଭେଡକର ସେମାନଙ୍କର ସମାଲୋଚନା କରିଛନ୍ତି ଏହି ବିଲ୍ ଗତକାଲି ପାସ୍ ହୋଇଥିଲା

ସେମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀ ପ୍ରୋଗ୍ରାମ ଅଫିସର ଓ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ରହିଛନ୍ତି ଯୁବ ଓ କ୍ରୀଡ଼ାମନ୍ତ୍ରୀ କିରନ ରିଜିକ୍ୟୁ ବିଞ୍ଜାନ ଭବନରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଜାତୀୟ ସେବା ଯୋଜନାର ମୂଳଲକ୍ଷ୍ୟ ହେଉଛି ସେବା ମାଧ୍ୟମରେ ଶିକ୍ଷାଦାନ କରିବା ସେ କହିଛନ୍ତି ଯୁବ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଚରିତ୍ରଗଠନ ଓ ବ୍ୟକ୍ତିତ୍ୱର ବିକାଶ ସେବା ମାଧ୍ୟମରେ କରାଯାଇଛି ଓ ଏହି ଯୋଜନାର ଶୀର୍ଷକ 'ମୁଁ ନୁହେଁ ଆପଣ' ରହିଛି

ଶ୍ରୀ କୋବିନ୍ଦ କହିଛନ୍ତି କୋଭିଡ ନାଇଷ୍ଟିନ୍ର ମୁକାବିଲାରେ ଏନ୍ଏସ୍ଏସ୍ ସ୍ପେଚ୍ଛାସେବୀମାନେ ଶାରିରୀକ ଦୂରତା ଏବଂ ମାସ୍କ ପରିଧାନ କରିବା ବିଷୟରେ ସଚେତନତା ସୃଷ୍ଟି କରିଛନ୍ତି ଏହି ଅବସରରେ ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିକ୍ୟୁ ଏନ୍ଏସ୍ଏସ୍ ସ୍ପେଚ୍ଛାସେବୀମାନେ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଥିବାରୁ ସେମାନଙ୍କର ଭୂୟସୀ ପ୍ରଶସା କରିଛନ୍ତି

ଇଣ୍ଡିଆ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୋଭିଡ ପରବର୍ତ୍ତୀ ସମୟରେ ସହଯୋଗ ବୃଦ୍ଧି ପାଇଁ ଭାରତ ଓ ଶ୍ରୀଲଙ୍କାକୁ ନୂଆ ଉପାୟମାନ ବାହାର କରିବାକୁ ହେବ ସେ କହିଛନ୍ତି ଉଭୟ ଦେଶ ସେମାନଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସମୀକ୍ଷା କରିବେ ବୋଲି ସେ ଆଶା କରୁଛନ୍ତି ଅନ୍ୟପକ୍ଷରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଶନିବାର ଦିନ ହେବାକୁ ଥିବା ଅନ୍ଲାଇନ୍ ଶିଖର ବୈଠକକୁ ସେ ଉତ୍କଶ୍ଚାର ସହ ଅପେକ୍ଷା କରି ରହିଛନ୍ତି

ଏନ୍ସିବି ସମନ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଚଳଚ୍ଚିତ୍ର ଅଭିନେତ୍ରୀ ଦୀପିକା ପାଦୁକୋନ ଶ୍ରଦ୍ଧାକପୁର ସାରାଅଲ୍ଲୀ ଖାଁ ଓ ରାକୁଲ ପ୍ରୀତସିଂହଙ୍କୁ ସମନ ଜାରି କରିଛି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ତଥାକଥିତ ନିଶାଦ୍ରବ୍ୟ ସେବନ ଓ କାରବାର ଷଢ଼ଯନ୍ତ୍ର ମାମଲାରେ ସେମାନଙ୍କୁ ଜେରା କରାଯିବ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଡେପୁଟୀ ଡାଇରେକ୍ଟର କେପିଏସ୍ ମାଲହୋତ୍ରା କହିଛନ୍ତି ଦୀପିକା ପାଦୁକୋନଙ୍କୁ ଆସନ୍ତାକାଲି ହାଜର ହେବା ପାଇଁ ସମନ ଜାରି କରାଯାଇଥିବାବେଳେ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାଁ ତାହା ପରଦିନ ସେମାନଙ୍କର ବୟାନ ଦେବେ